ପିଏମ୍ ପେଟ୍ରେଟେକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଉତ୍ପାଦକ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସମତୁଲତା ରକ୍ଷା କରିବାପାଇଁ ତେଳ ଓ ବାଷ୍କର ଯଥାଯଥ ମୂଲ୍ୟ ନିର୍ଦ୍ଧାରଣର ଆବଶ୍ୟକତା ରହିଛି

ଏହି ତିନିଦିନିଆ ଦ୍ୱିବାର୍ଷିକ ସମ୍ମିଳନୀରେ ଭାରତୀୟ ବଜାର ବିପଣନୀ ପ୍ରଦର୍ଶନୀ ଗତକାଲିଠାରୁ ଆରମ୍ଭ ହୋଇଛି ମାନବ ସଭ୍ୟତା ପାଇଁ ସର୍ବାଧକ ଶକ୍ତି ଆବଶ୍ୟକତା ପ୍ରରଣ ଦିଗରେ ତେିଳ ଓ ବାଷ୍କ କ୍ଷେତ୍ରରେ ସ୍ୱଚ୍ଚତା ଅବଲମ୍ଭନ ଏବଂ ସହଜଲହ ବଜାରର ଆବଶ୍ୟକତା ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ବିଶ୍ୱସ୍ତରୀୟ ତୈଳ ବକାରରେ ପରିବର୍ତ୍ତନ ଯୋଗୁଁ ଶକ୍ତି ଯୋଗାଣ ଉହ ଓ ବ୍ୟବହାର ଶୈଳୀରେ ପରିବର୍ତ୍ତନ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ପାଣ୍ଢାତ୍ୟ ଦେଶଗୁଡ଼ିକରେ ତେିଳ ବ୍ୟବହାର ଶୈଳୀ ପଣ୍ଢିମ ଦେଶଗୁଡ଼ିକ ତୁଳନାରେ ଅତ୍ୟନ୍ତ ପରିବର୍ତ୍ତନଶୀଳ ବର୍ତ୍ତମାନ ପୁନଃ ବ୍ୟବହାରକ୍ଷମ ଶକ୍ତି କାରିଗରୀ ବିଦ୍ୟା ଓ ଡିକିଟାଲ୍ ମାଧ୍ୟମ ଉପଯୋଗ ମଧ୍ୟରେ ଏକତ୍ରୀକରଣର ସୁଯୋଗ ଉପନୀତ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ନିରନ୍ତର ବିକାଶ ଲକ୍ଷ୍ୟ ହାସଲପାଇଁ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଲାଗି ସବୁ ଦେଶଗୁଡ଼ିକ ମିଳିମିଶି କାମ କଲେ ଜଳବାୟୁ ପରିବର୍ତ୍ତନ ଭଳି ବିପଦର ମୁକାବିଲା କରାଯାଇପାରିବ ଶ୍ରୀ ମୋଦି କହିଛନ୍ତି ଶକ୍ତି ହେଉଛି ସାମାଜିକ ଅର୍ଥନୈତିକ ବିକାଶର ଚାବିକାଠି ଏଣ୍ର ଭାରତରେ ଶକ୍ତିକ୍ଷେତ୍ରରେ ସମସ୍ତଙ୍କ ନ୍ୟାୟପ୍ରଦାନକୁ ଅଗ୍ରାଧକାର ଦିଆଯାଉଛି

ଶ୍ରୀ ମୋଦି କହିଛନ୍ତି ବିଶ୍ୱ ସମ୍ମୁଖୀନ ହେଉଥିବା ଶକ୍ତି କ୍ଷେତ୍ରର ଆହ୍ୱାନଗୁଡ଼ିକୁ ପେଟ୍ରୋଟେକ୍ ଭଳି ମଞ୍ଚ ମାଧ୍ୟମରେ ଆଲୋଚନା କରିଆରେ ସମାଧାନର ସୂତ୍ର ବାହାର କରିବା ସହଜ ହେଉଛି ଏହି ଅବସରରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଶକ୍ତି ନ୍ୟାୟ ପ୍ରଦାନ କ୍ଷେତ୍ରରେ ଭାରତ ଚମ୍ବକାର ସଫଳତା ହାସଲ କରିଛି ସେ କହିଛନ୍ତି ଉଜ୍ଜଳା ଯୋକନା ଏବଂ ନଗରୀ ଗ୍ୟାସ୍ ବିତରଣ ନେଟ୍ୱର୍କ ଜରିଆରେ ଲୋକମାନଙ୍କୁ ପରିସ୍କୃତ ରୋଷେଇ ଗ୍ୟାସ୍ ଯୋଗାଇ ଦିଆଯାଉଛି

ସଭାକାର୍ଯ୍ୟ ଆରମ୍ଭ ହେବାପରେ ସମାଜବାଦୀ ପାର୍ଟି ଓ ବହ୍ରଜନ ସମାଜ ପାର୍ଟିର ସାଂସଦମାନେ ଉତ୍ତର ପ୍ରଦେଶର ବିଷାକ୍ତ ମଦପାନ ଜନିତ ମୃତ୍ୟ ପ୍ରସଙ୍ଗକୁ ଉତ୍ଥାପନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଅନୁମତି ଦେଇ ନ ଥିଲେ

ଏହି ବିଲ୍କ୍ କଂଗ୍ରେସ ସଦସ୍ୟମାନେ ବିରୋଧ କରି ପ୍ରବଳ ହଟ୍ଟଗୋଳ କରିଥିଲେ ତେଣେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ରାଜ୍ୟ ପାହ୍ୟା ଦାବିରେ ଟିଡିପି ସଦସ୍ୟମାନେ ହୋ ହଲ୍ଲା କରିଥିଲେ

ଭିପି ପାର୍ଟିକ୍ ଦେଶର ପ୍ରଗତି ଓ ନିରାପତ୍ତା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ସହମତିରେ ଉପନୀତ ହେବାପାଇଁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି ବେଙ୍ଗାଲୁରୁରେ ଏକ ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ କହିଛନ୍ତି ସଂସଦ ଓ ବିଧାନସଭାଗୁଡ଼ିକ ସୁଚାରୁର୍ପେ ପରିଚାଳନା ଦିଗରେ ରାଜନୈତିକ ଦଳଗୁଡ଼ିକ ଆଦର୍ଶ ଆଚରଣ ବିଧି ପାଳନ କରିବା ଉଚିତ୍ ଏଥପାଇଁ ସବୁ ରାଜନେତାମାନେ ସଂକୀର୍ଷତାରୁ ଉର୍ଦ୍ଧକୁ ଉଠି ସାମୃହିକ କଲ୍ୟାଣପାଇଁ ମନୋଭାବ ପୋଷଣ କରିବାର ଆବଶ୍ୟକତା ରହିଛି ସମଷ୍ଠିଗତ ଅଭିବୃଦ୍ଧି କୃଷକମାନଙ୍କ ଦୁର୍ଦ୍ଦଶା ଦୂର ଓ କୃଷିକାତ ଦ୍ରବ୍ୟର ଲାଭଜନକ ବିକ୍ରିବଟା ଏବଂ ଦାରିଦ୍ର୍ୟ ଓ ନିରକ୍ଷରତା ଦୂର କରିବାପାଇଁ ରାଜନୈତିକ ଦଳଗୁଡ଼ିକ ଏକମତ ହୋଇ କାମ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି ସିବିଆଇ କୁମାର କୋଲ୍କାତା ପୁଲିସ୍ କମିଶନର ରାଜୀବ କୁମାର ଏବଂ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ କୁନାଲ୍ ଘୋଷ୍ଙ୍କୁ ଆଜି ତୂତୀୟ ଦିନରେ ମଧ୍ୟ ସିବିଆଇ ଶିଲଂଠାରେ ଜେରା ଜାରି ରଖିବ ସାରଦା ଚିଟ୍ଫଣ୍ଡ ଓ ରୋଜ୍ ଭେଲି ଦୁର୍ନୀତି ମାମଲାରେ ଗତକାଲି ଉଭୟଙ୍କୁ ସାଥିରେ ବସାଇ ଜେରା କରାଯାଇଥିଲା ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ସେମାନଙ୍କୁ ଜେରା କରୁଛି ଶାରଦା ଚିଟ୍ଫଶ୍ଡ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ସୁପ୍ରିମ୍କୋର୍ଟ ସିବିଆଇକୁ ଦେବା ପୂର୍ବରୁ ପଣ୍ଟିମବଙ୍ଗ ସରକାର ଗଠନ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଏସ୍ଆଇଟିରେ ରାଜୀବ୍ କୁମାର ମୁଖ୍ୟ ଥିଲେ ଏସ୍ଆଇଟିର ମୁଖ୍ୟ ଥିଲାବେଳେ ଗୁରୁତ୍ୱପୂର୍୍ଣ ପ୍ରମାଣପତ୍ରଗୁଡ଼ିକୁ ସେ ହେର୍ଫେର୍ କରିଥିବା ସିବିଆଇ ଅଭିଯୋଗ କରିଛି ଏସ୍ପି ଚିଟ୍ଫଣ୍ଡ ପଣ୍ଟିମବଙ୍ଗରେ ଶାରଦା ଚିଟ୍ଫଣ୍ଡ ଦୁର୍ନୀତି ସଂକ୍ରାନ୍ତରେ ସିବିଆଇର ତଦନ୍ତକୁ ତଦାରଖ କରିବାପାଇଁ କେତେକ ପୁଞ୍ଜିନିବେଶକାରୀଙ୍କ ଆବେଦନକୁ ସୁପ୍ରିମ୍କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ସଞ୍ଜୀବ୍ ଖାନ୍ନାଙ୍କ ଖଣ୍ଡପୀଠ ସେହି ଆବେଦନକୁ ଖାରଜ କରିଛନ୍ତି

ୟୁପି ଏସ୍ଆଇଟି ଉତ୍ତର ପ୍ରଦେଶର ସାହାରାନ୍ପୁର ଓ କୁଶିନଗର ଜିଲ୍ଲା ବିଷାକ୍ତ ମଦ୍ୟପାନ ମୃତ୍ୟ ଘଟଣାର ତଦନ୍ତପାଇଁ ରାଜ୍ୟ ସରକାର ଏକ ଏସ୍ଆଇଟି ଗଠନ କରିଛନ୍ତି ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଏହି ଏସ୍ଆଇଟିର ମୁଖ୍ୟ ପୁଲିସ୍ ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୟ ସିଂଘଲ ରହିବେ ଏସ୍ଆଇଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଗୋରଖପୁର ଡିବିଜନ୍ କମିଶନର୍ ଅମିତ୍ ଗୁପ୍ତା ଗୋରଖପୁର ପୁଲିସ୍ ଆଇଜି ଜୟ ନାରାୟଣ ସିଂ ସାହାରାନ୍ପୁର କମିଶନର୍ ଚନ୍ଦ୍ରପ୍ରକାଶ ତ୍ରିପାଠୀ ଓ ସାହାରାନପୁର କୋନ୍ ପୁଲିସ୍ ଆଇଜି ଅଛନ୍ତି

ସଂସଦ ମାର୍ଗସ୍ଥିତ ତାଙ୍କର ସମାଧିପୀଠରେ ସେ ପୁଷ୍କମାଲ୍ୟ ଅର୍ପଣ କରିଛନ୍ତି

ସେମାନେ ମ୍ୟାମାର ଓ ବାଙ୍ଗ୍ଲାଦେଶର ନାଗରିକ ହୋଇଥିବାର ସନ୍ଦେହ କରାଯାଉଛି ସେମାନଙ୍କୁ ପୁଲିସ୍ ହାଜତରେ ରଖି ଜେରା କରାଯାଉଛି ଗୁପ୍ତ ସୁଚନାକୁ ଭିତ୍ତିକରି ପୁଲିସ୍ ସେମାନଙ୍କୁ ସିଲ୍ଚର ଥାନା ଅନ୍ତର୍ଗତ ସୋନାବାରି ଘାଟିର ସଇଦପୁର ଗ୍ରାମରୁ ଗିରଫ କରିଛି

ୱେଦର କାଶ୍ମୀର ଜନ୍ମୁ ଓ କାଶ୍କୀରର ସମତଳ ଅଞ୍ଚଳରେ ଆସନ୍ତା ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବର୍ଷା ହେବ ଓ ପାହାଡ଼ିଆ ଅଞ୍ଚଳରେ ବରଫ ପଡ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଶୁଖିଲା ପାଗ ଯୋଗୁଁ ରାଜ୍ୟରେ ଶୀତ ପ୍ରବାହ ଜାରି ଅଛି ଏଥର ବର୍ଷା ଓ ବରଫ କମ୍ ହେବ ବୋଲି ପାଣିପାଗ ବିଭାଗ କହିଛି ଚଳିତ ସପ୍ତାହରେ ହିମାଚଳ ପ୍ରଦେଶରେ ଅଧିକ ବର୍ଷା ହେବ ଓ ବରଫ ପଡ଼ିବ ବୋଲି ଅନୁମାନ କରାଯାଉଛି ପିଏମ୍ ଦୀନ୍ ଦୟାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ଆଦର୍ଶ ପୁରୁଷ ପଣ୍ଡିତ ଦୀନ୍ ଦୟାଲ୍ ଉପାଧ୍ୟାୟଙ୍କ ପୁଣ୍ୟତିଥିରେ ତାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପଣ୍ଡିତ ଦୀନ ଦୟାଲ୍ ଦେଶ ଗଠନପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ଏବଂ ସାର୍ବଜନୀନ ଜୀବନରେ ସାଧୁତାକୁ ଗୁରୁତ୍ୱ ଦେଇଥିଲେ ଶୀ ମୋଦି କହିଛନ୍ତି ତାଙ୍କର ଏହି ପ୍ରଣ୍ୟତିଥର୍ ବିକେପି ସମର୍ପଶ ଦିବସ ଆନ୍ଦୋଳନର ଆରମ୍ଭ କର୍ରଛି